ଫାର୍ମର୍ସ ପ୍ରୋଟେଷ୍ଟ ନୂଆ କୃଷି ଆଇନକୁ ବିରୋଧ କରି ପ୍ରଦର୍ଶନ କରୁଥିବା କୃଷକ ସଙ୍ଘଗୁଡ଼ିକ ପକ୍ଷର୍ତ୍ ଆଜି ସରକାରଙ୍କ ସହ ହେବାକୁ ଥିବା ବୈଠକ ହେବ ନାହିଁ ଗତକାଲି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା ଏବଂ ପୂର୍ବରୁ ବାଶିଜ୍ୟ ମନ୍ତ୍ରୀ ପୀୟୁଷ ଗୋୟଲ୍ ଏବଂ କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର୍କ୍କ ସହ ବୈଠକ ପରେ କୌଣସି ନିଷ୍କର୍ଷ ବାହାରି ପାରି ନ ଥିବାରୁ ସେମାନେ ଆଜି ସରକାରଙ୍କ ପକ୍ଷରୁ ଆସିବାକୁ ଥିବା ପ୍ରସ୍ତାବ ଉପରେ ଆଲୋଚନା କରିବେ ସର୍ବଭାରତୀୟ କିଷାନ ସଭାର ସାଧାରଣ ସମ୍ପାଦକ ହନନ୍ ମୁଲ୍ଲା କହିଛନ୍ତି କେନ୍ଦ୍ର ସରକାର ଏବଂ କୃଷକ ସଂଘ ମଧ୍ୟରେ ଆଜି ହେବାକୁ ଥିବା ବୈଠକ ହେବ ନାହିଁ

କେନ୍ଦ୍ର ମନ୍ତିମଶ୍ଚଳର କେତେ ଜଣ ମନ୍ତ୍ରୀଙ୍କ ସମେତ କୃଷିମନ୍ତ୍ରୀ ଓ ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ସହ ବୈଠକରେ କୌଣସି ନିଷ୍ପଭି ହୋଇପାରି ନାହିଁ ଇତିମଧ୍ୟରେ କେନ୍ଦ୍ର ବାଣିଜ୍ୟ ଓ ଖାଦ୍ୟ ମନ୍ତ୍ରୀ ପୀୟୁଷ ଗୋୟଲ ଚାର୍ଟାର୍ଡ ଆକାଉଣ୍ଟାଷ୍ଟ୍ମାନଙ୍କୁ ନୂଆ କୃଷି ଆଇନର ଲାଭ ବିଷୟରେ କୃଷକମାନଙ୍କୁ ବ୍ରଝାଇବା ପାଇଁ ଆହ୍ୱାନ ଦେଇଛନ୍ତି ସେ କହିଛନ୍ତି କୃଷକମାନଙ୍କ ଦାବୀକୃ ସରକାର ଗୁରୁତ୍ୱର ସହ ବିଚାର କରୁଛନ୍ତି ଏବଂ ଏହି କ୍ଷେତ୍ରରେ କୃଷି ଆଇନର ବିଭିନ୍ନ ଦିଗ ସମ୍ପର୍କରେ କୃଷକମାନେ ଅବଗତ ହେବାର ଆବଶ୍ୟକତା ରହିଛି ଗତକାଲି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହାଙ୍କ ସହ ବୈଠକ ପରେ ଭାରତୀୟ କିଷାନ୍ ସଂଘର ମୁଖପାତ୍ର ରାକେଶ ଟିକାୟତ କହିଛନ୍ତି କେନ୍ଦ୍ର ସରକାର ଆନ୍ଦୋଳନରତ କୃଷକ ସଙ୍ଗଠନଗୁଡ଼ିକୁ ପ୍ରସ୍ତାବ ଦେବେ ଯେଉଁଥିରେ ସରକାର ତାଙ୍କ ଆଭିମ୍ରଖ୍ୟ ସ୍ୱଷ୍ଟ କରିବେ ଏହି ପ୍ରସ୍ତାବ ନେଇ କୃଷକ ସଙ୍ଗଠନଗୁଡ଼ିକ ମଧ୍ୟରେ ଆଲୋଚନା ପରେ ପରବର୍ତ୍ତୀ ନିଷ୍ପଭି ଗ୍ରହଣ କରାଯିବ ତେବେ ନୂଆ କୃଷି ଆଇନ ସମ୍ପର୍ଣ୍ଣ ପ୍ରତ୍ୟାହାର କରିବା ଦାବି ସେ ପୁଣି ଦୋହରାଇଛନ୍ତି ସେ କହିଛନ୍ତି କୃଷକ ଏବଂ ସରକାରଙ୍କ ମଧ୍ୟରେ ପରବର୍ତ୍ତୀ ବୈଠକ କେବେ ହେବ ସେନେଇ କୌଣସି ତାରିଖ ଧାର୍ଯ୍ୟ ହୋଇ ନାହିଁ ଆଜି ଧାରଣାସ୍ଥଳରେ ସରକାରଙ୍କ ପ୍ରସ୍ତାବ ଉପରେ ଆଲୋଚନା ହେବା ପରେ କେତେକ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ସହ କୃଷକ ସଙ୍ଗଠନ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି

ଏହି ପ୍ରତିନିଧବ ଦଳରେ ରାହୁଲ୍ ଗାନ୍ଧି ଶରଦ୍ ପାୱାର ଏବଂ ଅନ୍ୟାନ୍ୟ ନେତା ସାମିଲ୍ ହେବେ

ଦିଲ୍ଲୀ ହରିୟାଣା ସୀମାରେ ବହୁ ସଂଖ୍ୟାରେ କୃଷକ ଓ କୃଷକ ସଙ୍ଗଠନର ସଦସ୍ୟମାନେ ଆସି ପହଞ୍ଚୁଛନ୍ତି ତେଣୁ କେନ୍ଦ୍ରୀୟ କୃଷି ଆଇନକୁ ବିରୋଧ କରୁଥିବା କୃଷକମାନେ ଦିଲ୍ଲୀ ଏବଂ ହରିୟାଣା ବାସୀଙ୍କ ପାଇଁ କୌଣସି ଅସୁବିଧା ସୃଷ୍ଟି କରିବାକୁ ଚାହୁଁ ନାହାନ୍ତି ବୋଲି ପଞ୍ଜାବ କୃଷକ ସଂଘ କହିବା ସହ ସେମାନଙ୍କୁ ରାମଲୀଳା ମଇଦାନରେ ବିରୋଧ ପ୍ରଦର୍ଶନ କରିବାକୁ ଅନୁମତି ଦେବାକୁ ସେମାନେ ଦାବି କରିଛନ୍ତି

ଏହି ନୂଆ ସଂସଦ ଭବନ ଆତ୍ମନିର୍ଭର ଭାରତ ଯୋଜନାର ଅଂଶବିଶେଷ ସ୍ୱାଧୀନତା ପରେ ଏହା ଭାରତୀୟମାନଙ୍କ ନୂତନ ସଂସଦ ଭବନ ଭାବେ ପରିଗଣିତ ହେବ

ନୂଆ ସଂସଦ ଭବନ ନିର୍ମାଣ କ୍ଷେତ୍ରରେ ସମସ୍ତ ଅତ୍ୟାଧୁନିକ ବ୍ୟବସ୍ଥା ସହ ଶକ୍ତି ସଞ୍ଚୟ ବ୍ୟବସ୍ଥା ଆପଶେଇବ ବୋଲି ସୂଚନା ଦିଆଯାଇଛି ତ୍ରିଭ୍ରୁଜାକାରରେ ନିର୍ମାଣ ହେବାକୁ ଥିବା ଏହି ଭବନ ପୁରୁଣା ସଂସଦ ଭବନ ନିକଟରେ ରହିବ ଏବଂ ଅତ୍ୟଧିକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ

ଭାରତୀୟ ସଂସ୍କୃତି ଏବଂ ପରମ୍ପରାକୁ ନୂଆ ସଂସଦ ଭବନରେ ଅତ୍ୟନ୍ତ ନିଖୁଣ ଭାବରେ ସ୍ଥାନିତ କରାଯିବ ଏହାଛଡ଼ା କେନ୍ଦ୍ରୀୟ ସାୟିଧାନିକ କକ୍ଷପାଇଁ ଅଧିକ ସ୍ଥାନ ଦିଆଯିବ ଯାହାଫଳରେ ସାଧାରଣ ଜନତା ସେଠାକୁ ଯାଇପାରିବେ ନୃତନ ସଂସଦ ଭବନରେ ଉଚ୍ଚମାନର ଅଡ଼ିଓ ଭିଜୁଆଲ୍ ବ୍ୟବସ୍ଥା ସହ ଆରାମଦାୟକ ଆସନ ବ୍ୟବସ୍ଥା ସହ ଜରୁରୀକାଳୀନ ନିର୍ଗମନ ପାଇଁ ଆଧୁନିକ ଉପାୟ ଆପଣାଯିବ ବୋଲି ଜଣାପଡ଼ିଛି

ଏହି ହାର ବିଶ୍ୱରେ ସର୍ବନିମ୍ନ ବୋଲି ଜଣାପଡ଼ିଛି ଅନ୍ୟପକ୍ଷରେ କରୋନା ନମ୍ରନା ପରୀକ୍ଷା କ୍ଷେତ୍ରରେ ମଧ୍ୟ ଭାରତ ବହୁତ ଆଗରେ ରହିଛି

ଏହି କମ୍ପାନୀ କରୋନା ଭାଇରସ୍ ପ୍ରତିରୋଧୀ ଟୀକା ପ୍ରସ୍ତୁତ କରୁଛି ସମ୍ପ୍ରକ୍ତ ବିଦେଶୀ ମୁଖ୍ୟମାନେ ପ୍ରଥମେ ଭାରତ ବାୟୋଟେକ୍ ପରିଦର୍ଶନ କରିବା ପରେ ଅନ୍ୟାନ୍ୟ ସହରରେ ଥିବା କରୋନା ଟୀକା ବିକାଶକାରୀ କମ୍ପାନୀ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି ମିଳିଥିବା ସ୍କଚନା ଅନୁଯାୟୀ ପରିଦର୍ଶନରେ ଆସିଥିବା ଦେଶଗ୍ରଡ଼ିକର ଭାରତର ଟୀକା ବିକାଶ ପ୍ରୟାସରେ ଆଗ୍ରହ ରହିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଏହି ସଙ୍କଟର ମୁକାବିଲା ପାଇଁ ସାରା ବିଶ୍ୱକୁ ସହଯୋଗ ଦେବା ଦୃଷ୍ଟିରୁ ଭାରତର ଟୀକା ଉତ୍ପାଦନ ଏବଂ ବିତରଣ କ୍ଷମତା ବ୍ୟବହାର କରାଯିବ ପୂର୍ବର୍ତ ରାଷ୍ଟ୍ର ପ୍ରତିନିଧମାନଙ୍କ ପରିଦର୍ଶନ ନେଇ ସମସ୍ତ ବ୍ୟବସ୍କା ଚୃଡ଼ାନ୍ତ ହୋଇଛି

ସେହି ରାଜ୍ୟଗୁଡ଼ିକ ହେଉଛି ଆନ୍ଧ୍ରପ୍ରଦେଶ ଗୋଆ ଗୁଜୁରାଟ୍ ହରିୟାଣା କର୍ଷ୍ଣାଟକ କେରଳ ତେଲଙ୍ଗାନା ତ୍ରିପୁରା ଏବଂ ଉଉର ପ୍ରଦେଶ

କୋଭିଡ୍ ଭାକ୍ସିନ୍ ବୈଜ୍ଞାନିକମାନଙ୍କଠାରୁ କୋଭିଡ୍ ଟୀକା ପ୍ରସ୍ତୁତି ସମ୍ପର୍କିତ ଅନୁମତି ମିଳିବା ପରେ କୋଭିଡ୍ ନାଇଷ୍ଟିନ୍ ଟିକାର ବ୍ୟାପକ ଉତ୍ପାଦନ କରାଯିବ ବୋଲି ସରକାର କହିଛନ୍ତି

ପିଏମ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଦେଶର ଡିଜିଟାଲ୍ କ୍ଷମତା ଯଥେଷ୍ଟ ଅଧିକ ବୃଦ୍ଧି ପାଇଛି ଓ ମୋବାଇଲ୍ ଟେକ୍ନୋଲୋଜି ସହାୟତାରେ ସମାଜର ଗରିବ ଓ ଅବହେଳିତ ବର୍ଗଙ୍କୁ କୋବିଡ୍ ନାଇଷ୍ଟିନ୍ ସମୟରେ ସହାୟତା ଦିଆଯାଇ ପାରିଛି